ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାର ସେ ଛାତ୍ର ଥିଲେ

ବିଜୟ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ଶ୍ରୀ ମହାନ୍ତିଙ୍କ ପରଲୋକରେ ମ୍ରଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ବିକୟ ମହାନ୍ତିଙ୍କର ଅନ୍ତିମ ସଂସ୍କାର ସଂପ୍ରର୍ଶ୍ଡ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବା ପାଇଁ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି

ଏହି ଆଇନ ଅନୁଯାୟୀ କେନ୍ଦୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ସିସିପିଏ ଗଠନ କରାଯିବ